ବ୍ୟବସ୍କାଗତ ପରିଚାଳନା ଆଭିମୁଖ୍ୟ ନେଇ ସଂସ୍କାଗତ ଦୂତ୍ତା ସହିତ ସାରା ଦେଶରେ ଥିବା ନଦୀବନ୍ଧଗୁଡ଼ିକର ନିରାପଉା ଓ ପରିଚାଳନା ପ୍ରଦର୍ଶନରେ ଉନ୍ନତି ଆଶିବା ଉଦ୍ଦେଶ୍ୟରେ ଏହି ପ୍ରକ୍ସ କାର୍ଯ୍ୟକାରୀ କରାଯିବ

ଏହାଦ୍ୱାରା ଝୋଟ ଉଦ୍ୟୋଗକୁ ଯଥେଷ ପ୍ରୋସାହନ ମିଳିପାରିବ

ଆଖୁ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘକ୍ଷ ପ୍ରସ୍ତତ କରାଯାଇଛି